ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ଏକ ରାଜିନାମା ସ୍ୱାକ୍ଷରିତ ହେବା ଆଶା କରାଯାଉଛି

ଆସେମ୍ଲି ପୁଲ୍ସ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ଭୋଟଗ୍ରହଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି

ହରିୟାଣାରେ ପ୍ରତିଦ୍ୱନ୍ଦିତା କରୁଥବା ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ କଂଗ୍ରେସ ବିଜେପି ଓ ଭାରତୀୟ ଲୋକଦଳ ରହିଛି

ଉପନିର୍ବାଚନ ହେଉଥିବା ଦୁଇଟି ଲୋକସଭା ଆସନ ହେଲା ବିହାରର ସମସ୍ତିପୁର ଏବଂ ମହାରାଷ୍ଟ୍ରର ସତାରା

ଜେକେ ସିଜ୍ଫାୟାର ପାକିସ୍ତାନ ସେନାର ଅସ୍ତବିରତି ଉଲ୍ଲ୍ଂଘନ ଜବାବରେ ଭାରତୀୟ ସେନା ଆକି ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଥିବା ସନ୍ତାସବାଦୀ ପ୍ରେରଣ ଶିବିର ଉପରକୁ ଲକ୍ଷ୍ୟକରି ଗୁଳିଗୋଳା ବର୍ଷଣ କରିଛି ଭାରତୀୟ ସେନା ମଧ୍ୟ ପାକିସ୍ତାନୀ ସେନା ଶିବିରକୁ ଧ୍ୱଂସ କରିବାରେ ସଫଳ ହୋଇଛି ଭାରତୀୟ ଅଞ୍ଚଳ ମଧ୍ୟକୁ ଏହି ଶିବିରରୁ ସନ୍ତାସବାଦୀମାନଙ୍କୁ ପଠାଇବାର ଯୋଜନା କରାଯାଉଥିଲା ଭାରତୀୟ ସେନାର ଏହି ଆକ୍ରମଣରେ ନିଲ୍ମ୍ ଉପତ୍ୟକାରେ ଥିବା କିଛି ସନ୍ତାସବାଦୀ ଶିବିର ଧ୍ୱଂସ ହେବା ସହିତ କେତେକ ସନ୍ତାସବାଦୀ ପ୍ରାଣ ହରାଇଥିବା ଖବର ମିଳିଛି ସୂଚନାଯୋଗ୍ୟ ଜାମ୍ମୁ ଓ କାଶ୍ମୀରରର କୁଫୱାର କିଲ୍ଲାର ଟାଙ୍ଗଧର ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଆଖିବୁଜା ଗୁଳିଗୋଳା ବର୍ଷଣ କରିଥିବାରୁ ଏହାର ଯବାବରେ ଭାରତୀୟ ସେନା ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହି ଅଭିଯାନରେ ଦୁଇଜଣ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କର ପ୍ରାଣହାନୀ ଘଟିଛି ଆନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ କାଠୁଆ ଅଞ୍ଚଳରେ ସୀମା ଆରପଟୁ ସାନି ଗୁଳିଗୋଳା ବର୍ଷଣ ଖବର ମିଳିଛି ଇତିମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ୍ଙ୍କ ସହ ସୀମା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ଶ୍ରୀ ସିଂ ପରିସ୍ଥିତି ଉପରେ ପ୍ରତ୍ୟକ୍ଷ ଦୃଷ୍ଟି ରଖିବା ସହିତ ସମ୍ଭାବ୍ୟ ପରିସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ସେନାମୁଖ୍ୟଙ୍କୁ କହିଚ୍ଛନ୍ତି

ଆଜି ନୂଆଦିଲ୍ଲୀରେ 'ବ୍ରିଜିଟାଲ ନେସନ୍' ନାମକ ଏକ ପୁସ୍ତକ ଉନ୍ମୋଚନ କରି ଶ୍ରୀ ମୋଦୀ କହିଛନ୍ତି ସକାରତ୍ମକତା ଆଶାବାଦ ତଥା ପ୍ରତିଭା ଓ ସମ୍ବଳ ଉପରେ ବିଶ୍ୱାସ ହେଉଛି ନ୍ୟୁ ଇଣ୍ଡିଆର ଚିନ୍ତାଧାରା ସେ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଓ ପ୍ରତିଭା ବିପଦ ନୁହେଁ ବରଂ ଶକ୍ତିର ପରିବର୍ଦ୍ଧକ

ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚ ସେମାନଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବାଏଲପିଜି ସଂଯୋଗ ପ୍ରଦାନ କରିବା ଏବଂ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସରକାରଙ୍କ ପାଇଁ ସହଜ ହୋଇପାରିଛି ମୋଦି ଆହୁରି କହିଛନ୍ତି ଯେତେବେଳେ ପ୍ରଯୁକ୍ତି ବିଦ୍ୟା ସେତୁରେ ପରିଣତ ହୁଏ ସେତେବେଳେ ଏହା ସ୍ୱଚ୍ଚତା ଓ ଲକ୍ଷ୍ୟଭିତ୍ତିକ କାର୍ଯ୍ୟାନ୍ୱୟନର ମାର୍ଗ ସୃଷ୍ଟି କରେ ସେ କହିଛନ୍ତି ଜ୍ଞାନକୌଶଳର ସଫଳ ପ୍ରୟୋଗ ଦ୍ୱାରା ଆହ୍ବାନ ସୁଯୋଗରେ ରୂପାନ୍ତରିତ ହୋଇଥାଏ ସେ ଆହୁରି କହିଛନ୍ତି ଏକଥା ସତ୍ୟ ଯେ କେବଳ ଜ୍ଞାନକୌଶଳ ସମାଧାନର ଏକମାତ୍ର ପନ୍ଥା ନୁହେଁ ମଣିଷର ସଠିକ୍ ଉଦ୍ଦେଶ୍ୟ ଓ ଯଥାର୍ଥ ଭାବନା ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ର ଶେଖରନ୍ ଓ ରୂପା ପୁରୁଷୋଭମମ୍ ମିଳିତଭାବେ ଏହି ପୁସ୍ତକଟିକୁ ରଚନା କରିଛନ୍ତି ପ୍ରଖ୍ୟାତ ଶିଳ୍ପପତି ଓ ସମାଜସେବୀ ରତନ ଟାଟା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ସୀତାରମଣ ଟ୍ରେଡ୍ଡିଲ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତ ଓ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ପାଇଁ କଥାବାର୍ତ୍ତାର ପ୍ରକ୍ରିୟା ଦୂତଗତିରେ ଆଗେଇ ଚାଲିଛି ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ଏକ ସହମତି ପ୍ରକାଶ ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ଶ୍ରୀମତୀ ସୀତାରମଣ ଓ ଆମେରିକା ଅର୍ଥମନ୍ତ୍ରୀ ଷ୍ଟିଭେନ୍ ନୁଚୀନ୍ଙ୍କ ମଧ୍ୟରେ ଆର୍ନ୍ତଜାତିୟ ମୁଦ୍ରାପାଣ୍ଠିର ମୁଖ୍ୟାଳୟଠାରେ ଏକ ଆଲୋଚନାକାଳରେ ଏହି ବାଣିଜ୍ୟ ଚୁକ୍ତି ପ୍ରସଙ୍ଗ ଉତ୍ଥାପିତ ହୋଇଛି ଆସନ୍ତାମାସ ପ୍ରାରମ୍ଭରେ ନୁଚୀନଙ୍କର ଭାରତଗସ୍ତ କାର୍ଯ୍ୟକ୍ରମ ରହିଛି

ଓକାୟାମା ସହରରେ ଚାଲିଥିବା ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଓ ଇଟ୍ ରାଇଟ୍ ଅଭିଯାନକୁ ମଧ୍ୟ ବିଶେଷଭାବେ ଉପସ୍ଥାପନ କରିଛନ୍ତି ଡକ୍କର ବର୍ଦ୍ଧନ କହିଛନ୍ତି ଭାରତ ସାର୍ବଜନୀନ ସ୍ୱାସ୍ଥ୍ୟବୀମା ପ୍ରଦାନ ଦିଗରେ ଅଗ୍ରସର ହେଉଛି ଏବଂ ବିଶ୍ୱସରରେ ସଫଳତାର ସହିତ ଦୀର୍ଘସ୍ଥାୟୀ ସାର୍ବଜନୀନ ସ୍ୱାସ୍ଥ୍ୟବୀମା ଯୋଜନାକୁ କାର୍ଯ୍ୟକାରୀ କରିବାର ପ୍ରୟାସ କାରି ରଖିଛି

ଫ୍ରାନ୍ସ ବ୍ରେକ୍ଜିଟ୍ ଫ୍ରାନ୍ସ କହିଛି ଯେ ୟୁରୋପୀୟ ସଂଘରୁ ବ୍ରିଟେନ୍ର ପ୍ରସ୍ତାବରେ ଡେରି ହେଲେ ଏହାଦ୍ୱାରା କାହାରି ଲାଭ ହେବନାହିଁ ତେଣେ ଏକ ନୂଆ ବ୍ରେକ୍ଜିଟ୍ ରାଜିନାମା ସଂପର୍କରେ ଚୂଡ଼ାନ୍ତ ପଦକ୍ଷେପ ନେବାକୁ ବ୍ରିଟିଶ ପାର୍ଲାମେଷ୍ଟର ସଦସ୍ୟମାନେ ତାରିଖ ଘୁଞ୍ଚାଇଛନ୍ତି ଫ୍ରାନ୍ନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ୟୁରୋପୀୟ ୟୁନିୟନ୍ରେ ରହିବା ନ ରହିବା ନେଇ ଯେଉଁ ବୁଝାମଣା ହୋଇଛି ତା' ଉପରେ ବ୍ରିଟିଶ ପାର୍ଲାମେଣ୍ଟର ନିଷ୍କତ୍ତି ଲୋଡ଼ା ୟୁରୋପୀୟ ସଂଘରେ ବ୍ରିଟେନ୍ ରହିବ କି ନାହିଁ ତାହା ସେ ଦେଶର ଲୋକପ୍ରତିନିଧିମାନେ ନିଷ୍ପଭି ନେବେ ଏଥିରେ ବିଳମ୍ଘ କରିବାର କୌଣସି କାରଣ ନାହିଁ ଗତକାଲି ଏହି ନିଷ୍କଭିକୁ ପୁଞ୍ଚାଇଦେବାକୁ ବ୍ରିଟିଶ ପାର୍ଲାମେଣ୍ଟରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ନାଇଡ୍ ପରାଶରନ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଆଇନ୍ ବିଶାରଦ ତଥା ପୂର୍ବତନ ଆଟର୍ଷ୍ଣି ଜେନେରାଲ କେ ପରାଶରନ୍ଙ୍କୁ ସର୍ବୋଚ୍ଚ ଖ୍ୟାତିସମ୍ପନ୍ନ ବରିଷ୍ଣ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି

ଆଇନ ଏବଂ ବିଚାର କ୍ଷେତ୍ରରେ ଶ୍ରୀ ପରାଶରନ୍ଙ୍କ ଅନନ୍ୟ ଅବଦାନ ଏବଂ ତାଙ୍କର ବ୍ୟକ୍ତିତ୍ୱ ପାଇଁ ଏହି ସମ୍ମାନ ଉପଯୁକ୍ତ ବୋଲି ଶ୍ରୀ ନାଇଡ଼ୁ କହିଛନ୍ତି ରାଜସ୍ଥାନ ଏକ୍ସରସାଇଜ୍ ରାଜସ୍ଥାନର ଜୟସଲମର ଅଞ୍ଚଳରେ ଭାରତୀୟ ସେନାର ସୁଦର୍ଶନଚକ୍ର ବାହିନୀର ଆଜିଠାରୁ ଦୁଇଦିନିଆ ସାମରିକ ଅଭ୍ୟାସ ଆରମ୍ଭ ହୋଇଛି ଏହି ରଣ କୌଶଳ ଅଭ୍ୟାସ କାର୍ଯ୍ୟକ୍ରମରେ ସେନାବାହିନୀ ପକ୍ଷରୁ ଅଗ୍ରି କ୍ଷେପଶାସ୍ତ୍ର ଏବଂ ଅନ୍ୟ ଯୁଦ୍ଧାସ୍ତର ଶକ୍ତି ପ୍ରଦର୍ଶନ କରାଯିବ ଏହି କାର୍ଯ୍ୟକ୍ରମରେ ସେନାବାହିନୀର ସବୁ ବିଭାଗ ମଧ୍ୟରେ ସମନ୍ଧୟ ରକ୍ଷା କୌଶଳ ପ୍ରଦର୍ଶିତ ହେବ ଭାରତରେ ନିର୍ମିତ ହାଲୁକା ଲଢୁଆ ହେଲିକପୂର ରୁଦ୍ର ଏବଂ କେ ନାଇନ୍ ସିରିଜ୍ର ବକ୍ର ଯୁଦ୍ଧାସ୍ତ୍ର ମଧ୍ୟ ଏହି ପ୍ରଦର୍ଶନୀରେ ଭାଗ ନେଉଛନ୍ତି

ଏକ ଯାତ୍ରୀବାହୀ ରାଜପଥ କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ନିଆଁ ଲାଗିଯାଇଥିଲା ବାଞ୍ଜା ଗୁଙ୍ଗୁ ଅଞ୍ଚଳର ଉପପ୍ରଶାସକ ଦିଦିଅର ସିୟା କହିଛନ୍ତି ଯେ ସେହି ବସ୍ଟି ଲୁଫୁରୁ କିନ୍ଶାସା ଅଭିମୁଖେ ଯାତ୍ରା କରୁଥିଲା କ୍ରିକେଟ ରାଞ୍ଚଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚର ତୂତୀୟ ଦିନର ଖେଳ ଖରାପ ଆଲୋକ କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମାପ୍ତ ହୋଇଛି